ତେବେ କେବଳ ମାସ୍କ ପିଛିଥିବା ଯାତ୍ରୀଙ୍କୁ ବସ୍ରେ ଯାତାୟାତ କରିବା ପାଇଁ ସୁଯୋଗ ମିଳିବ

ସେ କହିଛନ୍ତି ରାଜ୍ୟ ସରକାର ଘରୋଇ ବସ୍ ମାଲିକ ସଂଘର ଦାବିପ୍ରତି ସଚେତନ ଅଛନ୍ତି

ଦୀର୍ଘ ଏକ ମାସ ଧରି ଚାଲିଥିବା ରମ୍ଜାନ ଉପବାସ ଗତକାଲି ଶେଷ ହୋଇଥିଲା

କୋଭିଡ୍ ନାଇଛିନ୍ ବିଶ୍ୱବ୍ୟାପୀ ମହାମାରୀ ସଂକ୍ରମଶକୁ ଦୂଷିରେ ରଖ ଲୋକମାନେ ଘରେ ରହି ସ୍ୱତନ୍ତ ନମାଜ ପଡ଼ିଛନ୍ତି